ଏବେ କରୋନା ଭ୍ତାଣୁ ସ୍ଚାନୀୟ ସଂକ୍ରମଣରେ ରହିଛି

ଗତ ଚାରିଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଶାପଡୁଛି ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି

ସେଠାରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିସା ଖାଇବା ଓ ରହିବା ଖର୍ଚ ମଧ୍ଧ ରାଜ୍ୟ ସରକାର ବହନ କରିବେ